ସେଗୁଡ଼ିକ ହେଲା ପଞ୍ଜାବ ଆସାମ କେରଳ ଉତ୍ତରାଖଣ୍ଡ ଝାଡ଼ଖଣ୍ଡ ଛତିଶଗଡ଼ ତ୍ରିପୁରା ହିମାଚଳ ପ୍ରଦେଶ ଚଶ୍ଡୀଗଡ଼ ଗୋଆ ମଣିପୁର ନାଗାଲ୍ୟାଣ୍ଡ ଲଦାଖ ପୁଦ୍ରଚେରୀ ଅରୁଣାଚଳ ପ୍ରଦେଶ ମେଘାଳୟ ମିଜୋରାମ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଦାଦ୍ରା ନଗର ହାବେଳି ଏବଂ ଦାମନ ଡିଉ ସିକ୍ରିମ୍ ଓ ଲାକ୍ଷାଦ୍ୱୀପ

ସେଗୁଡ଼ିକ ହେଉଛି ମହାରାଷ୍ଟ୍ର ତାମିଲ୍ନାଡୁ ଦିଲ୍ଲୀ ଗୁଜୁରାଟ୍ ରାଜସ୍ଥାନ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ପଣ୍ଟିମବଙ୍ଗ କର୍ଷାଟକ ବିହାର ଆନ୍ଧ୍ରପ୍ରଦେଶ ହରିୟାଣା ଜନ୍ମୁ କାଶ୍ମୀର ତେଲଙ୍ଗାନା ଏବଂ ଓଡ଼ିଶା ଏଚ୍ଏମ୍ ଗାଇଡ୍ଲାଇନ୍ସ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍ ନାଇଷ୍ଟିନ୍ ବ୍ୟାପିବାକୁ ନିୟନ୍ତ୍ରଣ କରିବା ସକାଶେ କାର୍ଯ୍ୟାଳୟଗୁଡ଼ିକପାଇଁ ନୂଆ ପ୍ରତିଷେଧମୂଳକ ମାର୍ଗଦର୍ଶିକା କାରି କରିଛି କେବଳ କୌଣସି ଲକ୍ଷଣ ନ ଥିବା ପରିଦର୍ଶକ ଓ କର୍ମଚାରୀଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଆସିବାପାଇଁ ଅନୁମତି ପ୍ରଦାନ କରାଯିବ ତେବେ ଯଦି ସେମାନେ ମାସ୍କ ପିନ୍ଧୁଥିବେ ତାହାହେଲେ ସେମାନେ ଅଫିସ୍ ମଧ୍ୟରେ ପ୍ରବେଶ କରିପାରିବେ ପ୍ରବେଶଦ୍ୱାର ନିକଟରେ ସାନିଟାଇଜର୍ ଓ ଥର୍ମାଲ୍ ସ୍କ୍ରିନିଂକୁ ଅନିବାର୍ଯ୍ୟ କରାଯାଇଛି କର୍ମଚାରୀ ଓ ପରିଦର୍ଶକମାନଙ୍କ ପାଇଁ ପୂଥକ୍ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରଖିବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ପରିସର ବାହାରେ ଏବଂ ପାର୍କିଂ ଇଲାକାରେ ଉପଯୁକ୍ତ ଭିଡ଼ ପରିଚାଳନା ବ୍ୟବସ୍ଥା କରିବାପାଇଁ ମଧ୍ୟ କୁହାଯାଇଛି ସାମାଜିକ ଦୂରତ୍ୱ ଏବଂ ଧାଡ଼ି ପରିଚାଳନାକୁ ସୁନିଶ୍ଚିତ କରିବାପାଇଁ ନିର୍ଦ୍ଦିଷ୍ଟ ଭାବେ ଚିହ୍ନ ଦେବାପାଇଁ ମଧ୍ୟ କୁହାଯାଇଛି ଏହାଛଡ଼ା ନିୟମିତ ବିଶୋଧନ ଓ ପରିଷ୍କାର ପରିଚ୍ଚନୃତା ବଜାୟ ରଖିବାପାଇଁ ଏହି ମାର୍ଗଦର୍ଶିକାରେ କୁହାଯାଇଛି ମାସ୍କ ଗ୍ଲୋଭ୍ସ୍ ଓ ମୁହଁ ଆବୃତ୍ତ କରୁଥିବା ଅନ୍ୟାନ୍ୟ ସାମଗ୍ରୀକୁ ସଠିକ୍ ସ୍ଥାନରେ ପିଙ୍ଗିବାର ବ୍ୟବସ୍ଥା କରିବା ଉଚିତ ବୋଲି ମଧ୍ୟ କୃହାଯାଇଛି କାର୍ଯ୍ୟାଳୟରେ ସବ୍ର ସମୟରେ ପୋଷ୍ଟର୍ ଷ୍ଟାଣ୍ଡି ଏବଂ ଦୂଶ୍ୟ ଶ୍ରାବ୍ୟ ବିଷୟବସ୍ତୁ ଆଧାରିତ ପ୍ରଦର୍ଶନ ବ୍ୟବସ୍ଥା ପାଇଁ ମଧ୍ୟ ନିୟମ କରାଯାଇଛି

କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଙ୍ଗଠନ ଏସ୍ଏଫ୍ଏସିର ଏକ ସମାବେଶରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ତୋମାର ଏକ ହଜାର ବଜାରକୁ ଇ ନାମ୍ ମଞ୍ଚ ସହିତ ଯୋଡ଼ିଥିବାରୁ ଏସ୍ଏଫ୍ଏସିକୁ ଅଭିନନ୍ଦନ କଣାଇଛନ୍ତି

ଏହି ମଞ୍ଚ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେବା ଏବଂ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାକୁ ସୁନିଣ୍ଢିତ କରିବା ଆମପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ବୋଲି ଶ୍ରୀ ତୋମାର କହିଛନ୍ତି ଜିଏସ୍ଟି ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବକେୟା କିଏସ୍ଟି ଆଦାୟପାଇଁ ଜିଏସ୍ଟି ପରିଷଦ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରି ନ ଥିଲେ ଏ ବାବଦରେ ଅତିରିକ୍ତ ଫି' ଦେବାକୁ ନେଇ ଦୁଇଟି ନିଷ୍ପଭି ନେଇଛନ୍ତି

ଶ୍ରୀମତୀ ସୀତାରମଣ କହିଛନ୍ତି ମେ କୁନ୍ ଓ କୁଲାଇପାଇଁ ରିଟର୍ଶ୍ଣ ଦାଖଲର ସମୟସୀମାକୁ ବିନା ସୁଧ ଏବଂ ବିଳୟ ଫି'ରେ ସେପ୍ଟେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି ବୈଠକ କାଳରେ କୋଭିଡ୍ ନାଇଷ୍ଟିନ୍ର ପ୍ରଭାବ ଉପରେ କିଏସ୍ଟି ପରିଷଦ ଆଲୋଚନା କରିଥିଲା ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ପିଏମ୍ ଲାଓସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ୍ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଡକ୍କର ଥୋଙ୍ଗ୍ଲ୍ରନ୍ ଶିଶୋଲିଥିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ କ୍ଷେତ୍ରପାଇଁ ସୃଷ୍ଟି କରିଥିବା ଆହ୍ୱାନ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି ଲାଓସ୍ରେ ଏହି ମହାମାରୀ ବ୍ୟାପିବାକୁ ନିୟନ୍ତ୍ରଣ କରିବା ସକାଶେ ସେଠାକାର ସରକାର ଯେଉଁ ଫଳପ୍ରଦ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଛନ୍ତି କୋଭିଡ୍ ପରବର୍ତ୍ତୀ ବିଶ୍ୱ ନିମନ୍ତେ ପ୍ରସ୍ତୁତ ହେବାପାଇଁ ଆନ୍ତର୍ଜାତିକ ସହଯୋଗ ଏବଂ ସବ୍ର ରାଷ୍ଟ୍ର ନିକ ନିକର ଅଭିଜ୍ଞତାର ଆଦାନ ପ୍ରଦାନ ପାଇଁ ଉଭୟ ନେତା ସହମତ ହୋଇଛନ୍ତି ଏଚ୍ଏସ୍ ଏସେନ୍ସିଆଲ ଗୁଡ୍ସ୍ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ରଲେଖି ସମଗ୍ର ଦେଶର ଜାତୀୟ ରାଜପଥଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସୁଗମ କରିବାକୁ କହିଛନ୍ତି

ତେବେ ବିତରଣ ଶୃଙ୍ଖଳର ଅଂଶସ୍ୱର୍ପ ମାଲ୍ ବୋଝେଇ ଓ ଖଲାସ କାର୍ଯ୍ୟ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବିନା କଟକଣାରେ ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ଶ୍ରୀ ଭାଲା ଆହୁରି କହିଛନ୍ତି ବିମାନ ଟ୍ରେନ୍ ଏବଂ ବସ୍ରୁ ଓହ୍ଲାଇ ବ୍ୟକ୍ତିମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ତଥା ରାଜ୍ୟ ଓ ଜାତୀୟ ରାଜପଥରେ ଟ୍ରକ୍ ଓ ଅନ୍ୟାନ୍ୟ ମାଲ୍ବୋଝେଇ ଗାଡ଼ିର ଯାତାୟତ ନିମନ୍ତେ ରାଜ୍ୟ ସରକାରଗ୍ରଡ଼ିକ ସ୍ୱବିଧା ଯୋଗାଇ ଦେବା ଉଚିତ ବୋଲି ଶ୍ରୀ ଭାଲା କହିଚ୍ଛନ୍ତି

କ୍ୟାବିନେଟ୍ ସଚିବ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ସଚିବ ଓ ସହରାଞ୍ଚଳ ବିକାଶ ସଚିବମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକୁ ସଂକ୍ରମଣ ବ୍ୟାପିବାକୁ ରୋକିବା ନମୁନା ପରୀକ୍ଷା ସଂକ୍ରମିତମାନଙ୍କୁ ଠାବ କରିବା ସ୍ୱାସ୍ଥ୍ୟ ଓ ମୌଳିକ ଡାଞ୍ଚାରେ ଉନ୍ତି ଆଣିବା ସଂକ୍ରମିତ ଲୋକମାନଙ୍କର କୁନିକାଲ୍ ମ୍ୟାନେଜ୍ମେଣ୍ଟ ଓ କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ପରିଚାଳନା ପାଇଁ ସାମୁହିକ ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଛି ଯେଉଁ ସ୍ଥାନରୁ ସଂକ୍ରମଣ ବ୍ୟାପୁଛି ସେଗୁଡ଼ିକ ପ୍ରତି ସ୍ୱତନ୍ତ ଧ୍ୟାନ ଦେଇ ସଂକ୍ରମଣକୁ ରୋକିବା ଦିଗରେ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ସ୍ୱେଶାଲ୍ ଟିମ୍ଗୁଡ଼ିକ ଦ୍ୱାରା ଘରଘର ବୁଲି ତଦାରଖ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଏହାଦ୍ୱାରା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ପାରିବ

ଏସ୍ସି କୋଭିଡ୍ ପେସେଣ୍ଟସ୍ ସୁପ୍ରିମ୍କୋର୍ଟ ଦିଲ୍ଲୀର ହସ୍କିଟାଲଗୁଡ଼ିକରେ ଯେଉଁଭଳି ଭାବେ ମୃତ ଦେହଗୁଡ଼ିକୁ କୋଭିଡ୍ ନାଇଣ୍ଟିନ୍ ସଂକ୍ରମିତମାନଙ୍କ ପାଖରେ ରଖାଯାଉଛି ତାହାକୁ ଭୟାନକ ବୋଲି ବର୍ଷନା କରିଛନ୍ତି ଏ ସଂକ୍ରାନ୍ତରେ କୋର୍ଟ୍ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ୍ ମାଗିଛନ୍ତି କୋର୍ଟ୍ କୋଭିଡ୍ ନାଇଣ୍ଟିନ୍ ସଂକ୍ରମିତମାନଙ୍କର ଚିକିହା ଓ ମୂତ ଲୋକମାନଙ୍କର ଯେଭଳି ଶବ ସତ୍କାର କରାଯାଉଛି ଏହାକୁ ନିଜ ପକ୍ଷରୁ ବିଚାରକୁ ନେଇ ଏହି ନୋଟିସ୍ ଜାରି କରିଛନ୍ତି ହସ୍କିଟାଲଗୁଡ଼ିକ ଦ୍ୱାରା ମୃତ ଦେହଗୁଡ଼ିକୁ ଠିକ୍ ଭାବେ ରଖାଯାଉ ନାହିଁ ଓ ଏପରିକି ସେମାନଙ୍କର ଆତ୍କୀୟସ୍ୱଜନଙ୍କୁ ମୃତ୍ୟୁ ଘଟଣା ବିଷୟରେ ଖବର ଦିଆଯାଉ ନାହିଁ ଫଳସ୍ୱରୂପ ମୃତ ଲୋକମାନଙ୍କର ଆତ୍ମୀୟ ସ୍ୱଜନମାନେ ଶେଷକୃତ୍ୟ ସମ୍ପନ୍ଦରେ ଯୋଗ ଦେଇପାର୍ତ ନାହାନ୍ତି ଜଷ୍ଟିସ୍ ଅଶୋକ ଭ୍ଷଣ ଏସ୍କେ କଉଲ ଓ ଏମ୍ଆର୍ ଶାହାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ମହାରାଷ୍ଟ୍ର ପଣ୍ଟିମବଙ୍ଗ ଓ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଏ ବାବଦରେ ନୋଟିସ୍ ଜାରି କରିଛନ୍ତି ଏ ସମ୍ଭନ୍ଧୀୟ ଶୁଣାଣି ସମୟରେ କୋର୍ଟ୍ କହିଛନ୍ତି ଦିଲ୍ଲୀର ପରିସ୍ଥିତି ଅତ୍ୟନ୍ତ ଭିଭିପ୍ରଦାୟକ ଓ ଦୁଃଖଦ ରହିଛି ସୁପ୍ରିମ୍କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ରାରି କରାଯାଇଥିବା ନିର୍ଦ୍ଦେଶାବଳୀର ସଠିକ୍ ଭାବେ ପାଳନ କରାଯାଉ ନାହିଁ ରୋଗୀମାନଙ୍କର ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରି ହସ୍ୱିଟାଲଗୁଡ଼ିକର କର୍ମଚାରୀ ଏବଂ ରୋଗୀମାନଙ୍କର ସେବା ସମ୍ଭନ୍ଧୀୟ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ୍ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଜାତୀୟ ମହିଳା କମିଶନଙ୍କ ଦ୍ୱାରା ଭିନ୍ନକ୍ଷମ ମହିଳାମାନଙ୍କ ଉପରେ ଆୟୋଜିତ ଏକ ଅନ୍ଲାଇନ୍ ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି ଭାରତୀୟ ପୁରୁଷ କୈନ୍ଦ୍ରିକ ସମାଜରେ ପୁରୁଷ ଓ ପରିବାରର ସଦସ୍ୟମାନଙ୍କର କନ୍ୟା ଓ ଭିନ୍ଦୁଷମ ମହିଳାମାନଙ୍କ ପ୍ରସଙ୍ଗ ପ୍ରତି ସମ୍ପେଦନଶୀଳତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି